ଏ ସଂକ୍ରାନ୍ତରେ ଗତକାଲି ଅର୍ଥବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଆରକ୍ଷି ଅଧିକ୍ଷକ କଟକ ଭୁବନେଶ୍ୱର ଡିସିପି ରାଜ୍ୟ ବ୍ୟାଙ୍କର୍ସ୍ କମିଟି ଆବାହକଙ୍କୁ ପତ୍ର ଦ୍ୱାରା ଜଣାଇ ଦିଆଯାଇଛି

ଭିତରେ ସମସ୍ତ ଉପକରଣକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଶସି ବ୍ୟକ୍ତି ଉପକରଶଗୁଡ଼ିକ ଛୁଇଁବା ପୂର୍ବରୁ ହାତକୁ ଭଲଭାବେ ବିଶୋଧନ କରିବାକୁ କୁହାଯାଇଛି

ଏହିସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସେହିପରି ବସ୍ଗୁଡ଼ିକ ସମୟ ସମୟରେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସ୍ଚନାଯୋଗ୍ୟ କୋଭିଡ୍ ସଂକ୍ରମଣ ଯୋଗୁଁ ରାକ୍ୟରେ ମୋ ବସ୍ ସେବା ବନ୍ଦ୍ ରହିଥିଲା

ଆକିଠାରୁ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଲାଗୁ ହେବ

ତାଳଦଣ୍ତା କେନାଲ୍ ଉପରେ ତିନୋଟି ସେତୁ ନିର୍ମାଣ ସହିତ କେନାଲ୍ର ଉଭୟ ପାର୍ଶ୍ୱରେ ରାସ୍ତାକୁ ତିନିଲେନ୍ କରାଯାଉଛି